ଭୂପେନ ହଜାରିକା ଓ ନାନାଜୀ ଦେଶମୁଖଙ୍କୁ ମରଣୋତ୍ତର ଭାବେ ଭାରତରତ୍ନରେ ସମ୍ମାନିତ କରାଯାଇଛି

ବୈଦେଶିକ ମନ୍ତ୍ରଣାଳୟ କହିଛି ଏଥିପାଇଁ ପାକିସ୍ତାନ ଯେଉଁସବୁ କାରଣ ଦର୍ଶାଇଛି ମୂଳ ସ୍ତରରେ ସେଗୁଡ଼ିକର କୌଣସି ତଥ୍ୟଗତ ସତ୍ୟତା ନାହିଁ ପାକିସ୍ତାନ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଉପରେ ଦୁଃଖ ପ୍ରକାଶ କରି ଏଗୁଡ଼ିକର ସମୀକ୍ଷା କରିବାକୁ ଭାରତ ତାକୁ ଅନୁରୋଧ କରିଛି ଯାହାଦ୍ୱାରା ଦୁଇ ଦେଶ ମଧ୍ୟରେ ସ୍ୱାଭାବିକ କୃଟନୈତିକ ଯୋଗାଯୋଗ ଓ ସମ୍ପର୍କ ବଳବତ୍ତର ରହିପାରିବ ଏକ ବିବୃତ୍ତିରେ ବୈଦେଶିକ ମନ୍ତ୍ରଣାଳୟ କହିଛି ସମ୍ପ୍ରତି ଭାରତ ସରକାର ଓ ଭାରତର ପାର୍ଲାମେଙ୍କ ନେଇଥିବା ନିଷ୍କଭି ଜାନ୍ମୁ କାଶ୍କୀରର ବିକାଶ ପାଇଁ ଦିଆଯାଇଥିବା ପ୍ରତିଶ୍ରତି ମୁତାବକ କରାଯାଇଛି ଏହାଦ୍ୱାରା ଜାମ୍ମୁ କାଶ୍ମୀରରେ ସାମାଜିକ ଅର୍ଥନୈତିକ ଓ ପୁରୁଷ ଓ ମହିଳାମାନଙ୍କ ମଧ୍ୟରେ ପକ୍ଷପାତକୁ ଦୂର କରାଯାଇପାରିବ ପାକ୍ କର୍ତ୍ତାରପୁର ପାକିସ୍ତାନ କହିଛି ଭାରତ ସହ କୃଟନୈତିକ ସମ୍ପର୍କ କାଟ୍ଛାଣ୍ଟ କରିବା ପାଇଁ ସେ ନେଇଥିବା ନିଷ୍ପଭି ସତ୍ତ୍ୱେ ଦୀର୍ଘ ପ୍ରତୀକ୍ଷିତ କର୍ତ୍ତାରପୁର କରିଡ଼ର ସମ୍ପର୍ଶ୍ଣ କରିବାକୁ ସେ ପ୍ରତିଶ୍ରତିବଦ୍ଧ ଏକ ସାପ୍ତାହିକ ସାମ୍ଭାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ପାକିସ୍ତାନର ବୈଦେଶିକ କାର୍ଯ୍ୟାଳୟ ମୁଖପାତ୍ର ମହମ୍ମଦ ଫୈଜାଲ୍ କହିଛନ୍ତି ସାମ୍ପ୍ରତିକ ଘଟଣାବଳୀ ସତ୍ତ୍ୱେ କର୍ତ୍ତାରପୁର କରିଡ଼ର କାର୍ଯ୍ୟ ବାଧାପ୍ରାପ୍ତ ହେବ ନାହିଁ

ପଞ୍ଜାବର ଜଣେ ମନ୍ତ୍ରୀ କହିଛନ୍ତି କର୍ତ୍ତାରପୁର କରିଡ଼ର ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିକୁ ତଦାରଖ କରିବା ପାଇଁ ପାକିସ୍ତାନକୁ ଏକ ପ୍ରତିନିଧି ଦଳ ପଠାଇବାକୁ କେନ୍ଦ୍ର ସରକାର ପଞ୍ଜାବ ସରକାରଙ୍କୁ ଅନୁମତି ପ୍ରଦାନ କରିଛନ୍ତି

ଏହାପରେ ପାକିସ୍ତାନ ଭାରତ ସହ ଏହାର କୃଟନୈତିକ ସମ୍ପର୍କକୁ କାଟ୍ଛାଣ୍ଟ କରିଛି ପଞ୍ଜାବର ମନ୍ତ୍ରୀ ଓ ବିଧାୟକମାନଙ୍କୁ ନେଇ ଏକ ପ୍ରତିନିଧି ଦଳ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଓ ପାକିସ୍ତାନର ପଞ୍ଜାବ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ସନ୍ତାବନା ଅଛି ସମଝୋତା ଏକ୍ନପ୍ରେସ୍ ସମଝୋତା ଏକ୍ୱପ୍ରେସ୍ ଟ୍ରେନ୍ ପଞ୍ଜାବର ଅଟାରି ରେଳଷ୍ଟେସନ୍ଠାରେ ଆସି ପହଞ୍ଚିଛି ଟ୍ରେନ୍କୁ ଆଣିବା ପାଇଁ ଭାରତ ଏହାର ଇଞ୍ଜିନ୍ ଓ ଟ୍ରେନ୍ କର୍ମଚାରୀମାନଙ୍କୁ ସେଠାକୁ ପଠାଇଛି

ଉତ୍ତର ରେଳବାଇ କହିଛି ପୂର୍ବରୁ ପାକିସ୍ତାନ କର୍ତ୍ତ୍ୱପକ୍ଷ ସମଝୋତା ଏକ୍ପ୍ରେସ୍ ଟ୍ରେନ୍ର କର୍ମଚାରୀ ଓ ରକ୍ଷୀମାନଙ୍କ ସୁରକ୍ଷା ଓ ନିରାପତ୍ତାକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ ଭାରତରେ ପରିସ୍ଥିତି ସ୍ୱାଭାବିକ ଥିବାର ପାକିସ୍ତାନକୁ କୁହାଯାଇଛି ୟୁଏସ୍ ଜେ ଆଣ୍ଡ କେ କାଶ୍ମୀର ପ୍ରସଙ୍ଗ ଓ ଅନ୍ୟାନ୍ୟ ଅମିମାଂଶିତ ବିଷୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରତ୍ୟକ୍ଷ କଥାବାର୍ତ୍ତାକୁ ଆମେରିକା ସମର୍ଥନ କରିବା ଜାରି ରଖିବ ଆମେରିକା ବୈଦେଶିକ ବିଭାଗ ମୁଖପାତ୍ର କହିଛନ୍ତି ଜାମ୍ମୁ କାଶ୍ମୀର ସମ୍ଭନ୍ଧୀୟ ପଦକ୍ଷେପ ଓ ଏ ସମ୍ଭନ୍ଧୀୟ ପ୍ରଣୀତ ଆଇନ୍କୁ ଆମେରିକା ଗୁରୁତ୍ୱର ସହ ତଦାରଖ କରୁଛି ଓ ଏହାର ଫଳାଫଳ ବିଷୟରେ ଅଧ୍ୟୟନ କରୁଛି ମୁଖପାତ୍ର ନିୟନ୍ତ୍ରଣ ରେଖାଠାରେ ଶାନ୍ତି ବଜାୟ ରଖିବାକୁ ସବୁ ପକ୍ଷକୁ ଅନୁରୋଧ କରିଛନ୍ତି ପାକିସ୍ତାନ ଭାରତ ସହ ଏହାର କ୍ରଟନୈତିକ ସମ୍ପର୍କ କାଟ୍ଛାଣ୍ଟ କରିବା ପରେ ଦକ୍ଷିଣ ଏସିଆ ପରିସ୍ଥିତି ସଂକ୍ରାନ୍ତ ଏକ ପ୍ରଶ୍ରର ଉତ୍ତରରେ ଆମେରିକା ବୈଦେଶିକ ବିଭାଗ ମୁଖପାତ୍ର ଏହା କହିଛନ୍ତି ପୂର୍ବରୁ ଭାରତ କାଶ୍କୀର ପ୍ରସଙ୍ଗରେ ମଧ୍ୟସ୍ଥତା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ ଟ୍ରମ୍ପ୍ଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲା କାଶ୍ମୀର ପ୍ରସଙ୍ଗରେ କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତାକୁ ଭାରତ ମୂଳରୁ ପ୍ରତ୍ୟାଖ୍ୟାନ କରି ଆସୁଛି

ବିଚୋଲିମ୍ର ସାଲ୍ଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ବରଦେଜ ପରନେମ୍ ଓ ବିଚୋଲିମ୍ ତାଲୁକାର ତଳିଆ ଅଞ୍ଚଳଗୁଡ଼ିକର ବନ୍ୟାପ୍ଲାବିତ ଅଞ୍ଚଳର ପରିସ୍ଥିତିକୁ ସେ ସମୀକ୍ଷା କରିଛନ୍ତି ସମସ୍ତ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି ଓ ଯେକୌଣସି ଜରୁରିକାଳୀନ ପରିସ୍ଥିତିର ସାମ୍ବା କରିବାକୁ ଉଦ୍ଧାରକାରୀ ଦଳଗୁଡ଼ିକୁ ପ୍ରସ୍ତୁତ କରି ରଖାଯାଇଛି ବୋଲି ସେ ଜଣାଇଛନ୍ତି ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ଗୋଆରେ ମୁଷଳଧାରାରେ ବର୍ଷା ହେବା କଥା ପଣଜୀସ୍ଥିତ ଭାରତୀୟ ପାଣିପାଗ ବିଭାଗ ସତର୍କତା ଜାରି କରାଯାଇଛି ରେନ୍ ମହାରାଷ୍ଟ୍ରର ସାଙ୍ଗଲି ସତାରା ଓ କୋହ୍ଲାପୁର ଜିଲ୍ଲାର ବନ୍ୟା ପରିସ୍ଥିତି ସଂକଟ୍ଟନକ ରହିଛି ଏକ ଉଦ୍ଧାରକାରୀ ଡଙ୍ଗା ସାଙ୍ଗଲି ଜିଲ୍ଲାରେ ଓଲଟି ପଡ଼ିଥିବାର ଖବର ମିଳିଛି

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ୍ଙ୍କ ସହ କଥାବାର୍ତ୍ତା କରି କେନ୍ଦ୍ରରରୁ ସମସ୍ତ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି

ବିଚାରପତି ଏନ୍ଭି ରମନାଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠଙ୍କ ନିକଟରେ ଏହି ଆବେଦନଗୁଡ଼ିକର ଜରୁରିକାଳୀନ ଶୁଣାଣି ପାଇଁ ରଖାଯାଇଥିଲା କୋର୍ଟ୍ କହିଛନ୍ତି ସେହି ଆବେଦନଗୁଡ଼ିକର ଉପଯୁକ୍ତ ସମୟରେ ଶୁଣାଣି ହେବ

ଶ୍ରୀନଗରର କିଛି ଦୋକାନ ଖୋଲିଥିବା ବେଳେ ଗତକାଲି ସଡ଼କରେ ଯାନବାହନ ଚଳାଚଳ କରିଥିବାର ଦେଖିବାକୁ ମିଳିଥିଲା ରାଜ୍ୟରେ ଏ ପର୍ଯ୍ୟନ୍ତ କଟକଶା ବଳବତ୍ତର ରହିଛି

ପଡ଼ୋଶୀ କାଠୁଆ କିଲ୍ଲାରେ ମଧ୍ୟ କଟକଣାକୁ ସମ୍ପର୍ଣ୍ଣ ରୁପେ ପ୍ରତ୍ୟାହାର କରିନିଆଯାଇଛି କିନ୍ତୁ ରାଜୌରୀ ଡୋଡା ଓ ପୁଞ୍ଚ କିଲ୍ଲାରେ କଟକଣା ବଳବତ୍ତର ରହିଛି ଶ୍ରୀନଗର ଡେପୁଟି କମିଶନର ସାହିଦ୍ ଇକ୍ବାଲ୍ ଚୌଧୁରୀ କହିଛନ୍ତି କାଞ୍ଗୁ କାଶ୍ମୀର ବାହାରେ ରହୁଥିବା ଲୋକ ଓ ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ସରକାର ଦୁଇଟି ହେଲ୍ ଲାଇନ୍ ସ୍ଥାପନ କରିଛନ୍ତି

ଯେଉଁ ଲୋକମାନେ ଘରକୁ ଫେରିଛନ୍ତି ସେମାନେ ସେମାନଙ୍କ ସମ୍ପର୍କୀୟମାନଙ୍କ ସହ ମଧ୍ୟ ଏହି ନମ୍ଭର ଜରିଆରେ ଯୋଗାଯୋଗ କର୍ ଛନ୍ତି ପ୍ରେଜ୍ ଭାରତରତ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନ ଆଜି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ପ୍ରଦାନ କରିଛନ୍ତି ସମାଜସେବୀ ନାନାଟ୍ଟୀ ଦେଶମୁଖ ଓ ସଙ୍ଗୀତକାର ଭୂପେନ୍ ହଜାରିକାଙ୍କୁ ମଧ୍ୟ ମରଣୋତ୍ତର ଭାବେ ଭାରତରତ୍ୱରେ ସମ୍ମାନିତ କରାଯାଇଛି ପ୍ରଶବ ମୁଖାର୍ଚ୍ଚୀ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି ଭୂପେନ ହଜାରିକାଙ୍କର ପୁଅ ତେଜ୍ ହଜାରିକା ରାଷ୍ଟ୍ରପତିଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ନାନାଜୀ ଦେଶମୁଖଙ୍କର ଜଣେ ସମ୍ପର୍କୀୟ ବୀରେନ୍ଦ୍ରଜିତ୍ ସିଂହ ତାଙ୍କ ତରଫରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ ବହୁ କେନ୍ଦ୍ରମନ୍ତ୍ରୀ ଭାରତରତ୍ନ ସମ୍ମାନ ପ୍ରଦାନ ଉହବରେ ଉପସ୍ଥିତ ଥିଲେ ପିଏମ୍ ଆଡ୍ରେସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତିରେ ଦେଶ ଉଦ୍ଦେଶ୍ୟରେ ବାର୍ତ୍ତା ଦେବେ

ପିଏମ୍ଓ ଟ୍ୱିଟର ଆକାଉଷ୍ଟରେ କିଛି ସମୟ ପୂର୍ବେ ଏହି ଘୋଷଣା କରାଯାଇଛି

ଦେଶର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍ ବିବେଚନା କରାଯାଇ ଆସ୍କ୍ଥି

କ୍ରିପ୍ସ ମିଶନ୍ ର ବିଫଳତା ପରେ ମୁମ୍ୟାଇର ଗୋୱାଲିଆ ଟ୍ୟାଙ୍କ୍ ମଇଦାନ୍ଠାରେ ଗାନ୍ଧିକୀ ଭାରତଛାଡ଼ ଆନ୍ଦୋଳନ ବକ୍ତବ୍ୟରେ କର ବା ମରର ଆହ୍ୱାନ ଦେଇଥିଲେ ଦେଶ ଆଜି ସ୍ୱାଧୀନତା ସଂଗ୍ରାମୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ସ୍ୱାଧୀନତା ସଂଗ୍ରାମରେ ବଳୀଦାନ ଦେଇଥିବା ମହାନ ବ୍ୟକ୍ତିମାନଙ୍କୁ ସ୍କରଣ କରୁଛି ଇତିମଧ୍ୟରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏକ ଗଠନମୂଳକ ଆଭିମୁଖ୍ୟ ସହ ଦେଶଗଠନ କାର୍ଯ୍ୟରେ ଅଂଶଗ୍ରହଣ କରିବାକୁ ଲୋକମାନଙ୍କୁ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି ମହାତ୍ମା ଗାନ୍ଧିଙ୍କର ବାଣୀର ସର୍ବଦା ପ୍ରାସଙ୍ଗିକତା ରହିବ